ଦେଶର ପ୍ରତ୍ୟେକ ନାଗରିକ ଏହି ଲଡେଇରେ ସୈନିକ ସାଜିଛନ୍ତି ଏବଂ ନେତୃତ୍ୱ ମଧ୍ଧ ନେଇଛନ୍ତି ପ୍ରଧାନମନ୍ତୀ କହିଛନ୍ତିଆଜି ସମଗ୍ର ଦେଶ ଗୋଟିଏ ଲକ୍ଷ୍ୟ ଓ ଗୋଟିଏ ଦିଗରେ ଏକାଠି ଚାଲିଛି

ଡାକ ବିଭାଗ ମଧ୍ଧ ଔଷଧ ଯୋଗାଇବାରେ ଗୁରୁତ୍ୱପ୍ରର୍ଷ ଭ୍ରମିକା ଗ୍ରହଣ କରିଛି ସମଗ୍ର ଏହି ବିଶ୍ୱରେ ଏହି ସଙ୍କଟ ସମୟରେ ପ୍ରତିଟି ଆଶାୟୀଙ୍କ ନିକଟରେ ଔଷଧ ପହଞାଇବାର ବ୍ୟବସ୍କା ଭାରତ କରିଛି

ସେଥିରେ ଓଡିଶା ଓ ଗୁଜୁରାଟର ଦୁଇଜଣ ବ ରିଷ୍ଡ ଅଧିକାରୀ ସଦସ୍ୟ ରହିବେ

କଷ୍ଟିସ ରଫିକ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ

ତେବେ ଏହାକୁ ମନ୍ତୀ ସରକାରୀ ଭାବେ ପାଳନ ନ କରି ବ୍ୟକ୍ତିଗତ ଭାବେ କରିଥିଲେ ବୋଲି ଆମ ସମ୍ବାଦଦାତା ସ୍ଟଚନା ଦେଇଛନ୍ତି

ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଛି